ପିଏମ୍ ହସିନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ବାଂଲାଦେଶୀ ପ୍ରତିପକ୍ଷ ସେଖ୍ ହସିନା ବାଂଲାଦେଶରେ ଏଲ୍ପିଜି ଆମଦାନୀ ସମେତ ତିନୋଟି ଦ୍ୱିପାକ୍ଷିକ ପ୍ରକଳ୍ପର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି ଅନ୍ୟ ଦୁଇଟି ପ୍ରକଳ୍ପ ହେଲା ଢାକାସ୍ଥିତ ରାମକୃଷ୍ଣ ମିଶନ ପରିସରରେ ବିବେକାନନ୍ଦ ଭବନ ନିର୍ମାଣ ଓ ଡିପ୍ଲୋମା ଇଞ୍ଜିନିୟର୍ସ ପ୍ରତିଷ୍ଠାନଠାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସୁବିଧା ପାଇଁ ଭାରତ ବାଂଲାଦେଶ ପେସାଦାର ଦକ୍ଷତା ବିକାଶ ପ୍ରତିଷ୍ଠାନ

ହାଇଦ୍ରାବାଦ ହାଉସ୍ଠାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଶେଖ୍ ହସିନାଙ୍କ ମଧ୍ୟରେ ଦ୍ୱିପାକ୍ଷିକ କଥାବାର୍ତ୍ତା ପରେ ଏହି ରାଜିନାମା ଆଦାନ ପ୍ରଦାନ ହୋଇଥିଲା ଏକ ବିବୃଭିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାଧାରଣ ଜନତାଙ୍କର ଜୀବନଧାରଣର ମାନରେ ଉନ୍ନତି ଆଣିବା ହେଉଛି ଉଦ୍ଘାଟିତ ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ସେ କହିଛନ୍ତି ସାଧାରଣ ଜନତାଙ୍କ କଲ୍ୟାଣ ହେଉଛି ଭାରତ ବାଂଲାଦେଶ ସମ୍ପର୍କର ମୂଳଦୁଆ

ଏହି ଫଳପ୍ରଦ ଆଲୋଚନା ପରେ ଦ୍ୱିପାକ୍ଷିକ ସମ୍ପର୍କରେ ଆହୁରି ଉନ୍ନତି ଘଟିବା ନେଇ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ବାଂଲାଦେଶ ଭାରତ ପେସାଦାର ଦକ୍ଷତା ବିକାଶ ପ୍ରତିଷ୍ଠାନ ଏବଂ ବିବେକାନନ୍ଦ ଭବନ ପାଇଁ ଭାରତ ସରକାର ଆର୍ଥକ ସହାୟତା ପ୍ରଦାନ କରିଥିବାରୁ କୃତ୍କତା ଜଣାଇଛନ୍ତି ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସେଖ୍ ହସିନାଙ୍କୁ ଭେଟି ଭାରତ ବାଂଲାଦେଶ ସହିତ ସମ୍ପର୍କକୁ ପ୍ରାଧାନ୍ୟ ଦେଇଆସୁଛି ବୋଲି କହିଛନ୍ତି ଗତ ସନ୍ଧ୍ୟାରେ ସେଖ୍ ହସିନା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ୍ କରିଛନ୍ତି ଏହି ଅବସରରେ ରାଷ୍ଟପତି ବାଂଲାଦେଶ ଆତଙ୍କବାଦ ପତି ଅସହିଷ୍ଠତା ମନୋଭାବର ପ୍ରଶଂସା କରିଛନ୍ତି ମିକୋରାମ୍ ଅମିତ୍ ଶାହା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଦେଶରେ କର୍ମନିଯୁକ୍ତି ସୁଯୋଗ କ୍ଷେତ୍ରରେ ହସ୍ତତ୍ତ ଓ ହସ୍ତକଳାର ଅବଦାନ ରହିଛି ଏବଂ ମିଜୋରାମ୍ ସମେତ ଉତ୍ତର ପୂର୍ବାଞ୍ଚଳକୁ ସମୃଦ୍ଧ କରିବା ଦିଗରେ ଏହା ସହାୟକ ହୋଇପାରିଛି ଅଞ୍ଚଳର ବିକାଶ ଦିଗରେ ହସ୍ତତ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ଶ୍ରୀ ଶାହା ଆହୁରି କହିଛନ୍ତି ମୋଦି ସରକାର ବାଉଁଶକୃ ଏକ ଘାସ ଜାତୀୟ ଭାବେ ଅଭିହିତ କରି ସାଧାରଣ ଜନତାଙ୍କ ପାଖରେ ଏହା କିପରି ସହଜରେ ଉପଲବ୍ଧ ହୋଇପାରିବ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଚ୍ଛନ୍ତି

ଏହି ଆର୍ଥିକ ସହାୟତା ଯୁଦ୍ଧରେ ପ୍ରାଣବଳୀ ଦେଉଥିବା ସେନା ଯବାନଙ୍କ ଲାଗି ଉଦ୍ଦିଷ୍ଟ କଲ୍ୟାଣ ପାଷ୍ଠିରୁ ଦିଆଯିବ ଏହି କଲ୍ୟାଣ ପାଷ୍ଠି ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଦ୍ୱାରା ଗଠନ କରାଯାଇଛି ଏହା ବ୍ୟତୀତ ପରିବାର ପେନ୍ସନ୍ ସରଳୀକରଣ କରାଯିବା ସହିତ ଏଥିରେ ମିଳୁଥିବା ଆର୍ଥିକ ସହାୟତା ଆର୍ମି ଗ୍ରୁପ୍ ଇନ୍ସରାନ୍ସରୁ ଦିଆଯିବ

ଜେକେ ଡିଜିପି ଜାମ୍ମୁ ଓ କାଶ୍ମୀର ପୋଲିସ୍ ଡିଜି ଦିଲ୍ବାଗ ସିଂହ ସନ୍ତାସବାଦ ଦିଗକୁ ଯୁବଗୋଷ୍ଠୀଙ୍କୁ ପ୍ରୋସାହିତ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପୋଲିସ୍ ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ଏହିସବୁ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରିବା ଲାଗି ସେ ପୋଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀନଗରର ବିଭିନ୍ନ ପୋଲିସ୍ ଷ୍ଟେସନକୁ ଗତକାଲି ଗସ୍ତ କରିବା ବେଳେ ପୋଲିସ୍ ଡିଜି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିବା ପୋଲିସ୍ ଏବଂ ସିଏପିଏଫ୍ ଅଧିକାରୀମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ପାଇଁ ପୋଲିସ୍ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଅଧିକ କ୍ରିୟାଶୀଳ କରିବାକୁ ସେ ପରାମର୍ଶ ଦେଇଛନ୍ତି ଆଇଏଏଫ୍ ରବିଖାନ୍ତା ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକରେ ଭାରତୀୟ ବାୟୁସେନା ସ୍କାର୍ଡନ ଲିଡର ରବି ଖାନ୍ଧାଙ୍କ ନାଁ ସାମିଲ କରିଛି

ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ଏହି ହତ୍ୟାର ମୁଖ୍ୟ ସ୍ତ୍ରଧର ବୋଲି ଜଣାପଡ଼ିଛି ସେହି ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ବାୟୁସେନା ଅଧିକାରୀଙ୍କର ପ୍ରାଣହାନୀ ଘଟିଥିବା ବେଳେ ଅନ୍ୟ ଦୁଇ ଅଧିକାରୀଙ୍କର ଚିକିତ୍ସା ଅବସ୍ଥାରେ ପ୍ରାଣହାନୀ ଘଟିଥିଲା

ଜାନ୍ମୁ କାଶ୍ମୀର ଲିବରେସନ୍ ଫ୍ରଶ୍ଚ ପ୍ରତିଷ୍ଠାତା ୟାସିନ ମଲିକ ବିରୁଦ୍ଧରେ ସିବିଆଇ ପକ୍ଷରୁ ଟାଡା କୋର୍ଟରେ ମାମଲା ରୁଜୁ ହୋଇଥିଲା ଗତମାସରେ ଜାନ୍ପୁ କାଶ୍ମୀର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଣିଥରେ ସେହି ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି

ରାକ୍ୟରେ ମନୋନୟନପତ୍ର ଦାଖଲ କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ ଅଧିକାରୀମାନେ ସେଗୁଡ଼ିକୁ ଯାଞ୍ଚ କରିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି

ଏକ ସମ୍ଭାଦ ସଂସ୍ଥା ସହ ସାକ୍ଷାତକାର ବେଳେ ଶ୍ରୀ ଜାବଡେକର କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହି ଦୁଇ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବେ

କୋର୍ଟ ଆରେ ମୁମ୍ୟାଇର ଆରେଠାରେ ଏକ ମେଟ୍ରୋ କାର୍ ସେଡ୍ ପ୍ରତିଷା ପାଇଁ ଆବଶ୍ୟକ ପଡ଼ୁଥିବା ଗଛକଟା ଉପରେ ରହିତାଦେଶ ଦେବାକୁ ବମ୍ବେ ହାଇକୋର୍ଟ ପୁଣି ମନା କରିଛନ୍ତି

ସଂପୂକ୍ତ ଆବେଦନକାରୀ ମୁମ୍ବାଇ ମହାନଗର ନିଗମ ବୃକ୍ଷ ପ୍ରାଧିକରଣର ଗଛକାଟିବା ସଂକ୍ରାନ୍ତ ଅନୁମତି ପ୍ରଦାନକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ

ସେ କହିଛନ୍ତି ଏହା ସତ୍ୟ ନ୍ୟାୟ ଏବଂ ଉଚିତ ମାର୍ଗରେ ଯିବା ପାଇଁ ଆମକୁ ପ୍ରେରଣା ଦେଇଥାଏ ଏହି ଅବସରରେ ରାଷ୍ଟ୍ରପତି ସମାଜର ସବୁଠାରୁ ଅବହେଳିତ ବର୍ଗଙ୍କ ପାଖରେ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ଆହ୍ପାନ ଦେଇଛନ୍ତି ଶାନ୍ତି ଏବଂ ଶୃଙ୍ଖଳାର ସହ ଏହି ପର୍ବ ପାଳନ ପାଇଁ ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଚ୍ଛନ୍ତି ଟର୍କି ସିରିଆ ଟର୍କି ରାଷ୍ଟ୍ରପତି ରିସେପ୍ ତାଇପ୍ ଏରଡୋଗାନ୍ କହିଚ୍ଚନ୍ତି ଆସନ୍ତା ଦୁଇଦିନ ମଧ୍ୟରେ ଟର୍କି ସେନାବାହିନୀ ସିରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ୟୁଫ୍ରେଟ୍ସ ଅଞ୍ଚଳରେ ଆମେରିକା ସମର୍ଥିତ କୁର୍ଦ୍ଦିସ ମିଲିସିଆ କବ୍ଜା କରି ରହିଥିବାରୁ ଏହି ସେନା କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପଭି ନିଆଯାଇଥିବା ସେ କହିଛନ୍ତି

ଗତକାଲି ସ୍ପିଡେନ୍ରେ ଉଭୟ ପକ୍ଷ ମଧ୍ୟରେ ଦେଖାଦେଇଥିବା ଅଚଳାବସ୍ଥା ଦୂର କରିବା ପାଇଁ ଚାଲିଥିବା ଆଲୋଚନାର କୌଣସି ନିଷ୍କର୍ଷ ବାହାରିପାରି ନାହିଁ ଉତ୍ତର କୋରିଆର ଅଧିକାରୀ କିମ୍ ୟଙ୍ଗ ଜିଲ୍ କହିଛନ୍ତି ଉଭୟପକ୍ଷର ବୁଝାମଶାରେ ସେଭଳି କୌଣସି ସ୍କଫଳ ମିଳିବା ଆଶା କରାଯାଉ ନାହିଁ

ଟେନିସ୍ ନୂଆଦିଲ୍ଲୀରେ ଚାଲିଥିବା ଫେନେଷ୍ଟା ଓପନ୍ ନ୍ୟାସନାଲ୍ ଟେନିସ୍ ଚମ୍ପିୟନ୍ସିପ୍ରେ ପୁରୁଷ ଏବଂ ମହିଳା ସିଙ୍ଗିଲ୍ସ ପ୍ରତିଯୋଗିତାରେ ନିକି ପ୍ରଞ୍ଚା ଏବଂ ବାବିସେଟ୍ଟି ଚମ୍ପିୟାନ୍ ଆଖ୍ୟା ଅର୍ଜନ କରିଛନ୍ତି

ମହିଳା ସିଙ୍ଗିଲ୍ସରେ ବାବି ସେଟ୍ଟି ଫେନେଷ୍ଟା ଓପନ୍ ବିଜୟୀ ହୋଇଛନ୍ତି